ପୂର୍ବରୁ ଲୋକସଭାରେ ଗୃହୀତ ହୋଇଥିବା ଏହି ବିଲ୍ ଗତକାଲି ରାତିରେ ଦୀର୍ଘ ଆଲୋଚନାପରେ ରାଜ୍ୟସଭାର ଅନ୍ତ୍ରମୋଦନ ଲାଭ କରିଥିଲା

ରାଜ୍ୟସଭାରେ ଏହି ବିଲ୍ ଉପରେ ଭୋଟ୍ ଗ୍ରହଣ କରାଯାଇଥିଲା

ବିଲ୍ଟିକୁ ସିଲେକ୍ସ କମିଟିକୁ ପଠାଇବାପାଇଁ ଏଆଇଏଡିଏମ୍କେ ଏବଂ ବାମପନ୍ଥୀ ଦଳଗୁଡ଼ିକ ଯେଉଁ ପ୍ରସ୍ତାବ ଆଣିଥିଲେ ତାହା କାଟ୍ ଖାଇଯାଇଥିଲା

ଏହାଦ୍ୱାରା ସମ୍ପ୍ରକ୍ତ ବର୍ଗର ଲୋକେ ଉପକୃତ ହେବେ ତରବରିଆ ଭାବେ ଏହି ବିଲ୍କୃ ସରକାର ଆଶିଛନ୍ତି ବୋଲି ହେଉଥିବା ଅଭିଯୋଗକୁ ସେ ଖଣ୍ଡନ କରିଥିଲେ ଶ୍ରୀ ଗେହଲତ୍ ଆହୁରି କହିଥିଲେ ଉଚ୍ଚବର୍ଗର ଦରିଦ୍ରମାନଙ୍କ ପାଇଁ ଯେଉଁ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି ତଦ୍ୱାରା ତଫସିଲ୍ଭୁକ୍ତ ଜାତି ଜନଜାତି ଏବଂ ଓବିସି ବର୍ଗଙ୍କପାଇଁ ଥିବା ସଂରକ୍ଷଣ କୋଟା ପ୍ରଭାବିତ ହେବ ନାହିଁ ସିୟିଧାନ ସଂଶୋଧନ କରାଯାଇ ଏହି ନୂଆ ସଂରକ୍ଷଣ ବ୍ୟବସ୍ଥା କରାଯାଉଥିବାରୁ ବିଚାରାଳୟ ଏହାକୁ ଅସିଦ୍ଧ କରିପାରିବେ ନାହିଁ ବୋଲି ସେ କହିଛନ୍ତି ନିର୍ବାଚନକୁ ଆଖିଆଗରେ ରଖି ସରକାର ତରବରିଆ ଭାବେ ଏହି ବିଲ୍କୁ ଆଶିଛନ୍ତି ବୋଲି କଂଗ୍ରେସ ନେତା ଆନନ୍ଦ ଶର୍ମା ଅଭିଯୋଗ କରିଥିଲେ ଦେଶରେ ନିଯୁକ୍ତିର ଯଥେଷ୍ଟ ଅଭାବ ରହିଛି

ଏଭଳି କ୍ଷେତ୍ରରେ ଏହି ସଂରକ୍ଷଣ ବ୍ୟବସ୍ଥା ଲୋକଙ୍କର କି ଉପକାରରେ ଲାଗିବ ବୋଲି ଶ୍ରୀ ଶର୍ମା ପ୍ରଶ୍ନ ଉଠାଇଥିଲେ

ମୁସଲମାନ୍ମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ସପକ୍ଷରେ ମଧ୍ୟ ସେ ଯୁକ୍ତି ଉପସ୍ଥାପନ କରିଥିଲେ ଏଆଇଏଡିଏମ୍କେ ସଦସ୍ୟ ନବନୀତ୍ କୃଷ୍ଣନ୍ ଏହି ବିଲ୍କ୍ ଅଶସାୟିଧାନିକ ବୋଲି ଦର୍ଶାଇବା ସହ ଆଇନତଃ ଏହା ଗ୍ରହଣୀୟ ହେବ ନାହିଁ ବୋଲି କହିଥିଲେ ତାମିଲ୍ନାଡୁର ଲୋକଙ୍କ ଉପରେ ବିଲ୍ର ପ୍ରତିକୃଳ ପ୍ରଭାବ ପଡ଼ିବ ବୋଲି ସେ କହିଥିଲେ ଏହାପରେ ତାଙ୍କ ଦଳର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ ତୃଣମୂଳ କଂଗ୍ରେସର ଡେରେକ୍ ଓବ୍ରାଏନ୍ ବିଲ୍ର ଭବିଷ୍ୟତ ନେଇ ସନ୍ଦେହ ପ୍ରକଟ କରିଥିଲେ

ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ ଏବଂ କେଡିୟୁର ଆର୍ସିପି ସିଂ ବିଲ୍କୁ ସମର୍ଥନ ଜଣାଇଥିଲେ ଆଲୋଚନାରେ ଅଂଶଗ୍ରହଣ କରି ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ ସମ୍ପିଧାନରେ ସଂଶୋଧନ ଆଣିବାର ଅଧିକାର ସଂସଦର ରହିଛି ଏହି ବିଲ୍ର ବ୍ୟବସ୍ଥା ଅନୁସାରେ ଯେଉଁମାନେ ଉପକୃତ ହେବେ ସେମାନଙ୍କ ଆୟ ସୀମା ନିର୍ଦ୍ଧାରଣ ଦାୟିତ୍ୱ ସମ୍ପୂକ୍ତ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ରହିବ ଦେଶର ପ୍ରଚଳିତ ଆଇନ ଅନୁସାରେ ଏହି ବିଲ୍ ପ୍ରସ୍ତୁତ ହୋଇ ନ ଥିବାରୁ ଏହା ଅଦାଲତରେ ଅଚଳ ହୋଇଯିବ ବୋଲି କଂଗ୍ରେସ ନେତା କପିଲ୍ ଶିବଲ୍ କହିଥିଲେ ତେବେ ଏଲ୍କେପି ନେତା ରାମ୍ବିଳାସ ପାଶ୍ୱାନ୍ ବିଏସ୍ପିର ସତୀଶ ଚନ୍ଦ୍ର ମିଶ୍ର ଏନ୍ସିପିର ପ୍ରଫୁଲ୍ଲ ପଟେଲ୍ ବିଲ୍କୁ ସମର୍ଥନ ଜଣାଇଥିଲେ ସିପିଆଇର ଡି ରାଜା ବିଲ୍କୁ ସିଲେକ୍ କମିଟିକୁ ପଠାଇବାପାଇଁ ଦାବି କରିଥିବାବେଳେ ଟିଡିପି ଓ ଆମ୍ ଆଦ୍ମୀ ପାର୍ଟିର ସଦସ୍ୟମାନେ ମଧ୍ୟ ବିତର୍କରେ ଭାଗ ନେଇଥିଲେ ପିଏମ୍ ଆଗ୍ରା ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଅପମାନିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ଗାନ୍ଧୀଙ୍କର ତୀବ୍ର ସମାଲୋଚନା କରିଛନ୍ତି ଶ୍ରୀ ଗାନ୍ଧୀଙ୍କର ନାମ ଉଲ୍ଲେଖ ନକରି ପ୍ରଧାନମନ୍ତ୍ରୀ କହିଛନ୍ତି କଂଗ୍ରେସ ନେତାଙ୍କର ଏଭଳି ମନ୍ତବ୍ୟ ଦେଶର ସବୁ ମହିଳାମାନଙ୍କ ପ୍ରତି ଅପମାନ ଉତ୍ତରପ୍ରଦେଶର ଆଗ୍ରାଠାରେ ଏକ ଜନସମାବେଶରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି କହିଛନ୍ତି ବିରୋଧୀଦଳର ନେତାମାନେ ଶ୍ରୀମତୀ ସୀତାରମଣଙ୍କୁ ଲୋକସଭାରେ କିଭଳି ଅପମାନିତ କରିଛନ୍ତି ତାହା ଦେଶବାସୀ ଦେଖିଛନ୍ତି ସେ କହିଛନ୍ତି ଦୁର୍ନୀତିକୁ ମୂଳୋତ୍ପାଟନ କରିବା ପାଇଁ ତାଙ୍କର ଅଭିଯାନରେ ଭୟଭୀତ ହୋଇ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ଏକାଠି ହୋଇଛନ୍ତି ନିଜକୁ ଚୌକିଦାର ବୋଲି ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ଦୂର୍ନୀତି ବିରୂଦ୍ଧରେ ତାଙ୍କର ସଂଗ୍ରାମରେ ଯେତେ ବାଧା ବିଘୁ ଆସିଲେ ମଧ୍ୟ ଦୁର୍ନୀତିକୁ ଏହି ଚୌକିଦାର ନିଶ୍ଚିତ ମୂଳପୋଛ କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ଅଗସ୍ତା ୱେଷ୍ଲାଣ୍ଡ୍ ଭିଭିଆଇପି ହେଲିକପ୍ଟର କ୍ରୟ ମାମଲାରେ ଗିରଫ ହୋଇଥିବା ମଧ୍ୟସ୍କୁ ଖ୍ରୀଷ୍ଟିୟାନ୍ ମାଇକେଲ୍ ପୂର୍ବର ୟୁପିଏ ସରକାରଙ୍କ ଅମଳରେ ଅନ୍ୟ ଯୁଦ୍ଧ ବିମାନ କିଣିବା ପାଇଁ ଲବି କରୁଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ମାଇକେଲ୍ଙ୍କ ସହ କଂଗ୍ରେସ ପାର୍ଟିର କେଉଁ ନେତାଙ୍କ ସଂପର୍କ ଥିଲା ସେ ସଂକ୍ରାନ୍ତରେ କଂଗ୍ରେସ ସ୍ୱଷ୍ଟୀକରଣ ଦେବା ଉଚିତ

ଏହି ମାମଲାର ଶୁଣାଣି ପାଇଁ ୟୁୟୁ ଲଳିତ ସାୟିଧାନିକ ଖଣ୍ଡପୀଠରେ ରହିବେ ନାହିଁ ବୋଲି କହିବା ପରେ ପୂର୍ବରୁ ଗଠିତ ସାୟିଧାନିକ ଖଣ୍ଡପୀଠକୁ ପୁନର୍ଗଠନ କରିବାକୁ ପଡ଼ିବ ଏହି ମାମଲାରେ ଜଷ୍ଟିସ୍ ଲଳିତ କଲ୍ୟାଣ ସିଂଙ୍କ ପାଇଁ ଅଦାଲତ ଅବମାନନା ମାମଲାରେ ଓକିଲାତି କରିଥିବା ମୁସଲମାନ ସଂପ୍ରଦାୟ ପକ୍ଷରୁ ଅଭିଯୋଗ କରାଯିବାରୁ ଜଷ୍ଟିସ୍ ଲଳିତ ଖଣ୍ଡପୀଠରୁ ଓହରି ଯାଇଛନ୍ତି ଖଶ୍ଚପୀଠରେ ଅନ୍ୟ ସଦ୍ୟମାନେ ହେଲେ ପ୍ରଧାନବିଚାର ପତି ରଞ୍ଜନ ଗୋଗେଇ ଜଷ୍ଟିସ୍ ଏସ୍ଏବୋବ୍ଡେ ଏନଭି ରମଣ ଏବଂ ଡିୱାଇ ଚନ୍ଦ୍ରଚୂଡ଼

ଅଯୋଧ୍ୟାର ସେହି ବିବାଦୀୟ ସ୍ଥାନରେ ଶୀଘ୍ର ରାମମନ୍ଦିର ନିର୍ମାଣ ପାଇଁ ଅଧ୍ୟାଦେଶ ଜାରି କରିବାକୁ ବିଭିନ୍ନ ହିନ୍ଦୁ ସଂଗଠନଗୁଡ଼ିକ ଦାବି କରୁଛନ୍ତି ତେଣେ ପ୍ରଧାନମନ୍ତ୍ରୀ କିଛିଦିନ ତଳେ କହିଥିଲେ ବିଚାର ପ୍ରକ୍ରିୟା ସରିବା ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସଂକ୍ରାନ୍ତରେ ଅଧ୍ୟାଦେଶ ଜାରି କରାଯିବା ଉପରେ ନିଷ୍କଭି ନିଆଯାଇପାରିବ ଜିଏସ୍ଟି ଜିଏସ୍ଟି ପରିଷଦ ବୈଠକ ଏବେ ନୂଆଦିଲ୍ଲୀରେ ଚାଲିଛି ଅର୍ଥମନ୍ତ୍ରୀ ଅରୁଣ କେଟ୍ଲୀ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି

ଦୁଇଟି ମନ୍ତ୍ରୀୟ କମିଟିର ସୁପାରିଶ୍ ସମେତ ଅନ୍ୟ ପ୍ରସଙ୍ଗଗୁଡ଼ିକ ଉପରେ ଏଥିରେ ଆଲୋଚନା ହେବ

ସେହି ଶୁଳ୍କ ବାବଦରେ ମିଳିବାକୁ ଥିବା ଅର୍ଥକୁ କେରଳର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ଥଇଥାନ କାର୍ଯ୍ୟ ପାଇଁ ଖର୍ଚ୍ଚ କରାଯିବ

ବିଷ୍ଣୁପୁର ଏମ୍ପି ସୌମିତ୍ର ଖାଁ ବିଜେପି ସଭାପତି ଅମିତ ଶାହାଙ୍କୁ ଭେଟି ପାଟିରେ ଯୋଗ ଦେବା ବିଷୟ ଜଣାଇଥିଲେ ବୋଲପୁର ଏମ୍ପି ଅନୁପମ ହଜରା ମଧ୍ୟ ବିଜେପିରେ ଯୋଗ ଦେବାର ଆଶା କରାଯାଉଛି ଦଳ ବିରୋଧୀ କାର୍ଯ୍ୟ ପାଇଁ ଟିଏମ୍ସି ସେହି ଦୁଇ ଏମ୍ପିଙ୍କୁ ପାର୍ଟିରୁ ବହିଷ୍କାର କରିଛି

ମଣିପୁର କାମ୍ମୁ ଓ କାଶ୍ମୀର ଉତ୍ତରପ୍ରଦେଶ ଓ ପଣ୍ଢିମବଙ୍ଗ ଗୋଟିଏ ଲେଖାର୍ଏ ସ୍ୱର୍ଷପଦକ ପାଇଛନ୍ତି ଭାରୋତ୍ତଳନରେ ପ୍ରତିଯୋଗୀମାନେ ନିଜ ନିଜର ପୁରୁଣା ରେକର୍ଡ ଭାଙ୍ଗିଦେଇଛନ୍ତି